ପ୍ରଧାନମନ୍ତ୍ରୀ ବୈଠକର ଉଦ୍ଯାପନୀ ଅଧିବେଶନରେ ମୁଖ୍ୟ ଅଭିଭାଷଣ ଦେବେ ତାଙ୍କ ସହ ନରୱ୍ୱେ ପ୍ରଧାନମନ୍ତ୍ରୀ ଓ କାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟ୍ରୋନିଓ ଗୁଟେରସ୍ ଅଧିବେଶନରେ ଉଦ୍ବୋଧନ ଦେବେ ଏହି ବାର୍ଷିକ ଉଚ୍ଚସ୍ତରୀୟ ସମ୍ମିଳନୀରେ ବିଭିନ୍ନ ଦେଶର ସରକାରୀ ପ୍ରତିନିଧି ବେସରକାରୀ କ୍ଷେତ୍ର ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିବେ

ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ଅଧିବେଶନରେ ବହୁରାଷ୍ଟ୍ରବାଦକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ଦୂଢ଼ ନେତୃତ୍ୱ ମାଧ୍ୟମରେ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକର କାର୍ଯ୍ୟକାରିତା ପାଇଁ ଉପାୟମାନ ବାହାର କରିବା ଆନ୍ତର୍ଜାତିକ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟସଚୀକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ଅଧିକରୁ ଅଧିକ ରାଷ୍ଟ୍ରର ଅଂଶଗ୍ରହଣ ଓ ବିଶ୍ୱ ମଙ୍ଗଳ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ଆଦି ଉପରେ ଆଲୋକପାତ କରାଯିବ

ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ଦୁର୍ଗା ଶଙ୍କର ମିଶ୍ର କହିଛନ୍ତି ପିଏମ୍ ସ୍ୱନିଧି ମୋବାଇଲ୍ ଆପ୍ ବୁଲାବିକାଳି ମାନଙ୍କୁ ଋଣ ପାଇବାରେ ସହାୟତା କରିବ

ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଆପ୍ ଆରମ୍ଭ ହେବା ସହିତ ବୁଲାବିକାଳି ମାନେ କ୍ଷୁଦ୍ର ଋଣ ପାଇପାରିବେ ଓ କାଗଜପତ୍ରର ବ୍ୟବହାର ବିନା ସେମାନେ ଋଣ ପାଇଁ ଆବେଦନ କରିପାରିବେ ଗୁଗୁଲ ପ୍ଲେ ଷ୍ଟୋର୍ରୁ ଏହି ଆପ୍କୁ ଡାଉନ୍ଲୋଡ୍ କରାଯାଇ ପାରିବ ରଣ ଦେଉଥିବା ଆର୍ଥିକ ଅନୁଷ୍ଠାନଗୁଡ଼ିକ ଏହାକୁ ଡାଉନ୍ଲୋଡ୍ କରିପାରିବେ

ସରକାର ଗତ ଜୁନ୍ ପହିଲାରେ ପିଏମ୍ ସ୍ୱନିଧିର ଶୁଭାରମ୍ଭ କରିଥିଲେ କୋଭିଡ୍ କଟକଣା ଯୋଗୁଁ ନିଜ ନିଜର ବାସସ୍ଥାନକୁ ଫେରିଆସିଥିବା ଶ୍ରମିକମାନଙ୍କ ପାଇଁ ଜୀବିକା ନିର୍ବାହନର ବିକଳ୍ପ ପନ୍ଥା ବାହାର କରିବା ପାଇଁ ଏହାର ଆରନ୍ଭ କରାଯାଇଥିଲା

ପ୍ରଥମ ଥର ପାଇଁ ଶପଥ ଗ୍ରହଣ ଉତ୍ସବ ରାଜ୍ୟସଭାର ଦୁଇଟି ଅଧିବେଶନର ମଧ୍ୟବର୍ତ୍ତୀ କାଳରେ କରାଯାଉଛି ସାଧାରଣତଃ ଅଧିବେଶନ ଚାଲିଥିବା ବେଳେ ସଦସ୍ୟମାନେ ଶପଥ ନେଇଥାନ୍ତି ଓ ଯେତେବେଳେ ଅଧିବେଶନ ଚାଲିନଥାଏ ସେତେବେଳେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଶପଥ ଗ୍ରହଣ ଉହବ ଅନୁଷ୍ଠିତ ହୋଇଥାଏ କିଛି ନବନିର୍ବାଚିତ ଓ ପୁନଃ ନିର୍ବାଚିତ ସଦସ୍ୟମାନଙ୍କ ମଧ୍ୟରେ ଡକ୍କର କେ କେଶବ ରାଓ ଓ ତିରୁଚି ଶିବା ବିଭିନ୍ନ ସଂସଦୀୟ କମିଟିର ଅଧ୍ୟକ୍ଷ ରହିଛନ୍ତି ଓ ସେମାନଙ୍କ ଶପଥ ଗ୍ରହଣ ବିନା ସେହି କମିଟି ଗୁଡ଼ିକର ବୈଠକ ବସିପାରିବ ନାହିଁ

ଶପଥ ଗ୍ରହଣ ଉତ୍ସବ ସମୟରେ ଶାରିରୀକ ଦ୍ରତା ଓ କୋଭିଡ୍ କଟକଣା ଗୁଡ଼ିକର କଡ଼ାକଡ଼ି ଭାବେ ପାଳନ କରାଯିବ

ଓଡ଼ିଶା ଲକ୍ଡାଉନ୍ ଓଡ଼ିଶାରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ରାଜ୍ୟ ସରକାର ଚାରୋଟି ଜିଲ୍ଲାରେ ସମ୍ପର୍ଣ୍ଣ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ କରିଛନ୍ତି

ସେହି ଚାରୋଟି ଜିଲ୍ଲା ମଧ୍ୟରେ ଗଞ୍ଜାମ ଯାଜପୁର କଟକ ଓ ଖୋର୍ଦ୍ଧା ରହିଛି ଏଥିସହିତ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ପୌର ନିଗମ ଅଞ୍ଚଳରେ ମଧ୍ୟ କଟକଣା ଲାଗୁ ହେବ ତେବେ କଟକଣା ଲାଗୁ ହୋଇଥିବା ସମୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯିବ ଓ କେନ୍ଦ ଓ ରାଜ୍ୟ ସରକାରଙ୍କର କିଛି କାର୍ଯ୍ୟାଳୟ ଖୋଲା ରହିବ

କୋଭିଡ୍ ସଂକ୍ରମଣଠାରୁ ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ସଂକ୍ମଣ

ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମୁନା ପରୀକ୍ଷଣ

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚଡ଼ଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ କହିଛନ୍ତି ଏ ବିଷୟରେ ନୀତି ନିର୍ଦ୍ଧାରଣକାରୀ ମାନେ ନିଷ୍ପଭି ନେବେ ଓ ଏହା ସ୍ୱପ୍ରିମ୍କୋର୍ଟଙ୍କ ବିଚାରର ପରିସରରେ ଆସ୍ତ ନାହିଁ ଆବେଦନକାରୀ ଏ ବିଷୟରେ ସରକାରଙ୍କ ନିକଟରେ ଆବେଦନ କରିବା ପାଇଁ କୋର୍ଟ୍ ପରାମର୍ଶ ଦେଇଛନ୍ତି ଆବେଦନକାରୀ ଏକ ଦେଶ ଏକ ଶିକ୍ଷା ବୋର୍ଡ଼ ସ୍ଥାପନ ପାଇଁ ତାଙ୍କର ଆବେଦନର ଉଲ୍ଲ୍ରେଖ କରିଥିଲେ ଓ ଭାରତୀୟ ମାଧ୍ୟମିକ ଶିକ୍ଷା ବୋର୍ଡ୍ ସାର୍ଟିଫିକେଟ୍ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ମିଶ୍ରଣ କରାଯିବାକୁ ଚାହୁଁଥିଲେ

ଶ୍ରୀ ଜାବଡେକର ବନ୍ୟ ବିଭାଗ କର୍ମଚାରୀମାନଙ୍କର ଉଦ୍ୟମକ୍ତ ପ୍ରଶଂସା କରିଛନ୍ତି ସେ କହିଛନ୍ତି ବନ୍ୟା ସମୟରେ ଏକ ଗଣ୍ଡା ଛୁଆ ତାର ମା' ପାଖରୁ ଅଲଗା ହୋଇଯାଇଥିଲା ଓ ବନ୍ୟ ବିଭାଗ କର୍ମଚାରୀମାନେ ସେହି ଗଣ୍ଡା ଛୁଆଟିକୁ ଉଦ୍ଧାର କରି ନିରାପଦ ସ୍ଥାନରେ ପହଞ୍ଚାଇଛନ୍ତି

ସେମାନଙ୍କ ମଧ୍ୟରେ ଜେିସେ ମହନ୍ମଦର ଜଣେ ପାକିସ୍ତାନୀ କମାଣ୍ଡର ଥିବାର କଣାପଡ଼ିଛି

ଯବାନମାନେ ଗୁଇନ୍ଦା ତଥ୍ୟକୁ ଭିତ୍ତିକରି ସମଗ୍ର ଅଞ୍ଚଳକୁ ଘେରଉ କରିଥିଲେ ଯବାନମାନେ ସନ୍ତାସବାଦୀମାନେ ଲୁଚି ରହିଥିବା ସ୍ଥାନର ନିକଟବର୍ତ୍ତୀ ହେବା ସମୟରେ ସନ୍ତାସବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ